ଶ୍ରୀ ସିହ୍ବା ବ୍ରହ୍କପୁର ରେଳ ଷେସନ୍ରେ ପାଦଚଲା ଓଭର ବ୍ରିଜ୍ ଏବଂ ଯାଞ୍ଡିକ ଶିଡ଼ିର ଉଦ୍ଘାଟନ କରିବା ସହ ଭୁବନେଶ୍ୱର ରେଳ ଷ୍ଟେସନ୍ଠାରେ ଏକ ଯାଡିକ ଶିଡି ନିର୍ମାଣର ଭିଉିପ୍ରସ୍ଠର ସ୍ରାପନ କରିବେ

ପୀଠଗୁଡ଼ିକୁ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକରେ ସଜିତ କରାଯାଇଛି

ଶ୍ରଦ୍ବାଳୁମାନେ ଏବେ ଧାଡିରେଯାଇ ଶ୍ରୀଲୋକନାଥଙ୍କ ଦର୍ଶନ କରିବା ସଙ୍ଙେ ସଙ୍ଙେ ପୂଜାର୍ଚ୍ଚନା କରୁଛନ୍ତି

ସଫଳ ପ୍ରତିଯୋଗୀମାନଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଶୁଭେଛା ଜଣାଇଛନ୍ତି

ପାଶିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିଠାରୁ ଦୁଇ ଦିନ ଧରି ଉତ୍ତର ଓଡ଼ିଶାର କେତେକ ସ୍ଚାନରେ ବର୍ଷାର ସମ୍ଭାବନା ରହିଛି